ନିକଟରେ କେତେକ ରାଜ୍ୟରେ କୋଭିଡ୍ ନାଇକ୍କିନ୍ ମାମଲା ବୃଦ୍ଧି ପାଇଛି ବିଶେଷକରି ମହାରାଷ୍ଟରେ ଅଧିକ ଦେଖାଦେଇଥିବାରୁ ଦେଶ ଭିତରେ ଲୋକମାନଙ୍କର ଚଳପ୍ରଚଳ ରହୁଥିବାରୁ ରାଜ୍ୟରେ କୋଭିଡ୍ ସ୍ଥିତି ବୂଦ୍ଧି ପାଇବାର ଆଶଙ୍କା ରାହିଛି

ଏନ୍ଏସ୍ଏସ୍ ମାଧ୍ଧମରେ ଏହି ପ୍ରୟାସ କରାଯିବ ବୋଲି ମନ୍ତୀ ସ୍ଚନା ଦେଇଛନ୍ତି

ବରିଷ୍ ସାମ୍ଘାଦିକ ଡକ୍ର ସତ୍ୟ ରାୟ ଏଥରେ ସଭାପତିତ୍ୱ କରିଥିଲେ